ମହା ଗମେଣ୍ଟ ଫର୍ମେସନ୍ ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ସମୟସୀମା ଆସନ୍ତାକାଲି ଶେଷ ହୋଇଯାଉଥିବା ବେଳେ ଏ ବିଷୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅବସାନ ଘଟିନାହିଁ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୂଇସପ୍ତାହ ବିତିଯାଇଥିଲେ ମଧ୍ୟ ସରକାର ଗଠନ ପାଇଁ ଉଦ୍ୟମରେ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତି ଘଟିନାହିଁ

ଦୁଇ ପାର୍ଟିକୁ ଅଢ଼େଇବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ଦିଆଯିବା ପାଇଁ ଶିବସେନାର ଦାବିକୁ ବିଜେପି ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛି ଶିବସେନା ନେତା ସଞ୍ଜୟ ରାଉତ ଗତକାଲି ଏକ ସାମ୍ଭାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପଦ ପାଳିକରି ଦିଆଯିବା ସଂକ୍ରାନ୍ତରେ ତାଙ୍କ ପାର୍ଟିର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଥିବାର କହିଥିଲେ ସେ କହିଥିଲେ ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ସମସ୍ତ ନବନିର୍ବାଚିତ ଏମ୍ଏଲ୍ଏମାନଙ୍କୁ ସାକ୍ଷାତ କରିଥିଲେ ଓ ସେ ଯାହା ନିଷ୍ପଭି ନେବେ ତାହାକୁ ସମର୍ଥନ କରିବାକୁ ବିଧାୟକମାନେ ସର୍ବସମ୍ମତ ରାୟ ପ୍ରକାଶ କରିଥିଲେ ପୂର୍ବରୁ ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟଶାଖା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ନେତୃତ୍ୱରେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂକ୍ରାନ୍ତରେ ଜଣାଇଥିଲେ

ସେ କହିଥିଲେ ପାର୍ଟି ନେତୃତ୍ୱ ପରିସ୍ଥିତି ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ଗଭ୍ ଇକୋନୋମି ସରକାର କହିଛନ୍ତି ମୁଦ୍ରାଷ୍କୀତି ନିୟନ୍ତ୍ରଣାଧୀନ ରହିବା ଓ ବଣ୍ଡ୍ ଲାଭ କମ୍ ରହିବା ସହ ଅର୍ଥନୀତିର ସମସ୍ତ ମୌଳିକ ପରିମେୟ ଅଭୃତ୍ପୂର୍ବ ରହିଛି ଭାରତ ଉଭୟ ଦୀର୍ଘମିଆଦୀ ଓ ସ୍ୱଚ୍ଚମିଆଦୀ ସମୟରେ ଅଧିକ ଅଭିବୃଦ୍ଧି ହାସଲ ଜାରି ରଖିବ ବୋଲି ସରକାର କହିଛନ୍ତି

ସରକାର କହିଛନ୍ତି ଭାରତ ବିଶ୍ୱର ଦ୍ରତ ବିକାଶକାରୀ ଦେଶଗୁଡ଼ିକ ମଧ୍ୟରେ ନିଜର ସ୍ଥାନ ବଳବତ୍ତର ରଖିବ ଓ ଏହାର ସମସ୍ତ ପରିମେୟ ଅପରିବର୍ତ୍ତ ରହିବ

ଭାରତର ଅଭିବୃଦ୍ଧିହାର ଅପରିବର୍ତ୍ତିତ ରହିବାରୁ' ଆଇଏମ୍ଏଫ୍ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ମଧ୍ୟ ଭାରତ ପାଇଁ ଭବିଷ୍ୟତ ଅଭିବୃଦ୍ଧିକୁ ସକାରାତ୍ମକ ଦର୍ଶାଇଛନ୍ତି ସରକାର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଆର୍ଥିକ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାରମଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି ବିଶ୍ୱ ଅର୍ଥନୈତିକ ମନ୍ତୁରତାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଏହାର ନୀତି ଓ ନିଷ୍ପଭିରେ ପରିବର୍ତ୍ତନ କରିଛି ଏହିସବୁ ପଦକ୍ଷେପ ଯୋଗୁଁ ଭାରତର ଭବିଷ୍ୟତ ଅର୍ଥନୈତିକ ସ୍ଥିତି ସକାରାତ୍ମକ ରହିବ ଓ ଦେଶକୁ ପୁଞ୍ଜିର ଆଗମନରେ କୌଣସି ଅବନତି ଘଟିବ ନାହିଁ ସିଜ୍ଫାୟାର ଭାଓଲେସନ୍ ଜାନ୍ମୁ କାଶ୍ମୀର ପୁଞ୍ ଜିଲ୍ଲାସ୍ଥିତ ନିୟନ୍ତ୍ରଣରେଖାଠାରେ ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ଆଜି ସକାଳୁ ଅସ୍ତ୍ରବିରତି ଲଂଘନ ଯୋଗୁଁ ଜଣେ ଯବାନ ଶହୀଦ ହୋଇଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ

ଭାରତ ପଟରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଛି ଓ ସର୍ବଶେଷ ଖବର ମିଳିବା ବେଳକୁ ଗୁଳି ବିନିମୟ ଜାରି ଥିଲା ରେଡି ଟେରରିଜିମ୍ ସନ୍ତାସବାଦକୁ ଆଦୌ ବରଦାସ୍ତ କରାନଯିବା ପ୍ରତି ଗୁରୁତ୍ୱାରୋପ କରି ସନ୍ତାସବାଦୀ କାର୍ଯ୍ୟକଳାପକୁ ସାହାଯ୍ୟ ସମର୍ଥନ କରୁଥିବା ଓ ସେମାନଙ୍କୁ ପାର୍ଷି ଯୋଗାଉଥିବା ଦେଶଗୁଡ଼ିକ ବିରୁଦ୍ଧରେ ଆନ୍ତର୍ଜାତିକ ସ୍ତରରେ ସମ୍ମିଳିତ ପଦକ୍ଷେପ ଗ୍ରହଣ ପାଇଁ ଭାରତ ଆହ୍ପାନ ଦେଇଛି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିକ୍ରିଷ୍ଣାରେଡ୍ଡୀ ମେଲବୋର୍ଣ୍ଣରେ ସନ୍ତାସବାଦ ପାଇଁ ପାର୍ଶି ବନ୍ଦ ଶୀର୍ଷକ ସମ୍ମିଳନୀରେ ଉଦ୍ବୋଧନ ଦେଇ କିଛି ଦେଶ ସନ୍ତାସବାଦକୁ କରୁଥିବା ସାହାଯ୍ୟ ସମର୍ଥନକୁ ନେଇ ଭାରତର ଉଦ୍ବେଗକୁ ଦୋହରାଇଥିଲେ

ଭାରତ ପରବର୍ତ୍ତୀ ସନ୍ତାସବାଦ ପାଇଁ ପାର୍ଷି ବନ୍ଦ ସମ୍ମିଳନୀର ଆୟୋଜନ କରିବ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିର୍ଦ୍ଦେଶାନୁସାରେ ପରୋକ୍ଷ ଟିକସ ପ୍ରଶାସନରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି ବର୍ତ୍ତମାନ ଯେକୌଣସି କେନ୍ଦ୍ରୀୟ ପରୋକ୍ଷ ଟିକସ ବୋର୍ଡ ସମ୍ଭନ୍ଧୀୟ ଯୋଗାଯୋଗ ପାଇଁ ଦସ୍ତାବିଜ ଚିହ୍ନଟ ନମ୍ଘର ଅପରିହାର୍ଯ୍ୟ ହେବ ପରୋକ୍ଷ ଟିକସ କ୍ଷେତ୍ରରେ ସ୍ପଚ୍ଛତା ଓ ଉତ୍ତରଦାୟୀତାକୁ ଆଣିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ଏହି ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ବ୍ୟାପକ ମାତ୍ରାରେ ବ୍ୟବହାର କରାଯାଇ ପାରିବ

ଏହା ଟିକସଦାତାମାନଙ୍କୁ ଯାଞ୍ଚ ଏବଂ ଯୋଗାଯୋଗ ପାଇଁ ଏକ ଡିଜିଟାଲ୍ ସୁବିଧା ପ୍ରଦାନ କରିବ

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶକୁମାର ଗତକାଲି ନ୍ତଆଦିଲ୍କୀରେ ଏହା କହିଛନ୍ତି କର୍ତ୍ତାରପୁର ସାହିବ ଗସ୍ତ ପାଇଁ ସାଙ୍ଗରେ ନେବାକୁଥିବା ଦସ୍ତାବିଜଗୁଡ଼ିକ ବିଷୟରେ ପାକିସ୍ତାନରୁ ବହୁ ବିବାଦୀୟ ଖବରମାନ ପ୍ରକାଶ ପାଇବା ଦୃଷ୍ଟିରୁ ସେ ଏ ସମ୍ପନ୍ଧୀୟ ପ୍ରଶ୍ମଗୁଡ଼ିକର ଉତ୍ତର ଦେବାକୁ ଯାଇ ଏହା ଜଣାଇଛନ୍ତି ସେ କହିଛନ୍ତି ବୁଝାମଣା ସ୍କାରକପତ୍ରରେ ଉଲ୍ଲେଖଥିବା ଦସ୍ତାବିଜଗୁଡ଼ିକୁ ତୀର୍ଥଯାତ୍ରୀମାନଙ୍କୁ ସାଙ୍ଗରେ ନେବାକୁ ପଡ଼ିବ ଗତକାଲି ପାକିସ୍ତାନ ସେନାବାହିନୀ କହିଥିଲା କର୍ତ୍ତାରପୁର ସାହିବ ଗସ୍ତ କରୁଥିବା ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ କର୍ତ୍ତାରପୁର କରିଡର ବ୍ୟବହାର କରିବା ପାଇଁ ପାସ୍ପୋର୍ଟ ଆଣିବା ଜରୁରୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ କେବଳ ଏକ ବୈଧ ଦସ୍ତାବିଜ ଆଶିବାକୁ ହେବ ବୋଲି ଘୋଷଣା କରିବାର କିଛିଦିନ ପରେ ପାକିସ୍ତାନ ସେନାବାହିନୀ ଏହା କହିଛି ଇତିମଧ୍ୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କର୍ତ୍ତାରପୁର ସାହିବ କରିଡରର ଉଦ୍ଘାଟନ ପାଇଁ ପ୍ରସ୍ତୁତି କୋରସୋରରେ ଆଗେଇ ଚାଲିଛି ପିଏମ୍ ଆସାମ ସିଏମ୍ ମିଟ୍ ନାଗା ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ସହ ଯେକୌଣସି ରାଜିନାମା ସ୍ୱାକ୍ଷର ସମୟରେ ଆସାମ ଓ ଏହାର ଜନସାଧାରଣଙ୍କର ସ୍ୱାର୍ଥକୁ ବିଚାରକୁ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରତି ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗତକାଲି ଶ୍ରୀ ମୋଦିଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ ଓ ନାଗା ରାଜିନାମା ସ୍ୱାକ୍ଷର ସମ୍ଭନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ଓ ଏହାର ଲୋକମାନଙ୍କର ସ୍ୱାର୍ଥକୁ ଧ୍ୟାନରେ ରଖିବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବରୁ ଶ୍ରୀ ସୋନଓ୍ୱାଲ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ଓ ଆସାମର ସ୍ୱାର୍ଥରକ୍ଷା ପାଇଁ ତାଙ୍କୁ ଅନୁରୋଧ କରିଥିଲେ

ସୁଲତାନପୁର ଲୋଧି ଶ୍ରୀ ଅମୃତସର ସାହିବ ଓ ଡେରାବାବା ନାନକଠାରେ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲେଜର ଆଲୋକ ଓ ନୃତ୍ୟଗୀତ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଇଛି ବୈଦେଶିକ ମନ୍ତ୍ରଣାଳୟ ଏହି ଉପଲକ୍ଷେ ଏକ ଶିଖ୍ ଯୁବା ସମ୍ମିଳନୀର ଆୟୋଜନ କରିଛି

ସେହି ଦେଶଗୁଡ଼ିକ ମଧ୍ୟରେ ଆମେରିକା ବ୍ରିଟେନ୍ କାନାଡା ଅଷ୍ଟ୍ରେଲିଆ ଆଦି ଦେଶ ରହିଛି

ଘ୍ରର୍ଣ୍ଣିଝଡ଼ ପଣ୍ଟିମବଙ୍ଗରେ ମାଡ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି ରାଜ୍ୟର ଉତ୍ତର ଓ ଦକ୍ଷିଣ ଚବିଶପ୍ରଗଣା ଏବଂ ପୂର୍ବ ଓ ପଶ୍ଚିମ ମେଦିନପୁର ଜିଲ୍ଲା ସମେତ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ କଡ଼ା ସତର୍କତା ଜାରି କରାଯାଇଛି ସୁନ୍ଦରବନ ବନ୍ଧ ଅଞ୍ଚଳରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ଆମ କୋଲକାତା ସମ୍ଭାଦଦାତା ଜଣାଇଛନ୍ତି ଦୀଘା ଓ ମଣ୍ଡରମୋନି ଆଦି ସ୍ଥାନକୁ ନଯିବା ପାଇଁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି ଲୋକମାନଙ୍କୁ ସମୁଦ୍ର ତଟକୁ ନଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି କୋଲକାତା ପୌର ନିଗମ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛି ସମସ୍ତ ପୌରସଫସ୍ଥା କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ପରିସ୍ଥିତିକୁ ତଦାରଖ କରିବା ପାଇଁ ରାଜ୍ୟ ସଚିବାଳୟରେ କଷ୍ଟ୍ରୋଲ୍ ରୁମ୍ମାନ ଖୋଲାଯାଇଛି